ପିଏମ୍ ଲକ୍ଷ୍ନୌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଲକ୍ଷ୍ରୌଠାରେ ଅନୁଷ୍ଠିତ ଟ୍ରାନୁଫରମିଂ ଅରବାନ୍ ଲ୍ୟାଣସ୍କେପ୍ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟର ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅମୃତ ଏବଂ ସ୍କାର୍ଟସିଟି ଯୋଜନାର ତିନିବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଏକ ସହରାଞ୍ଚଳ ବିକାଶ ସମ୍ପର୍କୀତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି

ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଦ୍ରଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇ ଲକ୍ଷ୍ରୌରେ ପହଞ୍ଚିଛନ୍ତି

ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଜା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନରେ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦୃଷ୍ଟାନ୍ତମଳକ ଅଗ୍ରଗତି ହାସଲ କରିଛି ସେ କହିଛନ୍ତି ରାଜ୍ୟଗୁଡ଼ିକରେ ଦାୟିତ୍ୱରେ ଥିବା ଅଧିକାରୀ ବିଭିନ୍ନ ସଂସ୍ଥା ଏହି କାର୍ଯ୍ୟକ୍ରମକୁ ସଫଳତା ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଆଜି ନୂଆଦିଲ୍ଲୀଠାରେ କାତୀୟ ହେପାଟାଇଟିସ୍ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ଜାତୀୟ ହେପାଟାଇଟିସ୍ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦ୍ୱାରା ପରୀକ୍ଷଣ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହା ସମୟକ୍ରମେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟକାରୀ କରାଯିବ

ସେ କହିଛନ୍ତି ଏହି ଯୋଜନାରେ ପାଞ୍ଚ କୋଟି ଲୋକ ଉପକୃତ ହେବେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ଅବସରରେ ଏକ ଷ୍ଟାମ୍ପ୍ ଉନ୍ନୋଚନ କରାଯାଇଛି

ପୁଲିସ୍ ଉପସ୍ଥିତ ତୀର୍ଥଯାତ୍ରୀ ଏବଂ ଏନ୍ଡିଆର୍ଏଫ୍ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି

ପୁଲିସ୍ କହିଛି ଯେ ପ୍ରକାଶ ନାରାୟଣ ଦେଶାଇ ନାମକ ଜଣେ ମାତ୍ର ବ୍ୟକ୍ତି ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ସେ କଷ୍ଟ ଅନୁଭବ କରୁଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି

ଏହି ବିଧେୟକରେ ସରକାରୀ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତା ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଭିନ୍ନକ୍ଷମ ଭାଇଭଉଣୀମାନଙ୍କ ଯତ୍ନ ନେବା ବାଧ୍ୟତାମୃଳକ ହେବ

ଏ ସମ୍ପର୍କୀତ ଅଭିଯୋଗଗୁଡ଼ିକର ବିଚାର କରିବା ପାଇଁ ଏକ ପ୍ରାଧିକରଣ ମଧ୍ୟ ରହିବ

ଏହା ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରାଯିବ ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଏବଂ ଦୂରଦର୍ଶନର ୟୁଟୁବ୍ ଚ୍ୟାନେଲ୍ରେ ପ୍ରସାରିତ ହେବ

ଆକାଶବାଣୀ ହିନ୍ଦୀ ଭାଷାରେ ଏହାର ପ୍ରସାରଣ କରିବା ପରେ ପରେ ତା'ର ସମସ୍ତ ଆଞ୍ଚଳିକ କେନ୍ଦ୍ରରେ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ ହେବ

ହର୍ଷବର୍ଦ୍ଧନ ମେଘାଳୟ କେନ୍ଦ୍ର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟ ପରିବର୍ତ୍ତନ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଆଜି କହିଛନ୍ତି ପରିବେଶ ସ୍ରରକ୍ଷା ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଛି ଆଜି ମେଘାଳୟର ସିଲଙ୍ଗ ଠାରେ ଜୈବ ସମ୍ଭଳ ଏବଂ ନିରନ୍ତର ବିକାଶ ପ୍ରତିଷାନର ଉଦ୍ଘାଟନ ଅବସରରେ ସେ ଏହା କହିଛନ୍ତି

ଜେକେ ଆରେଷ୍ଟ ଜାମ୍ମୁ କାଶ୍କୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ କ୍ଜେନ୍ପୋରା ପୁଲିସ୍ ଷ୍ଟେସନ୍ର୍ ଖସି ପଳାଇଥିବା ଜଣେ ହିଜାବ୍ ଆତଙ୍କବାଦୀର ଭାଇକୃ ଗତ ସନ୍ଧ୍ୟାରେ ପ୍ରଲିସ୍ ପ୍ରଣିଥରେ ଗିରଫ୍ କରିଛି ସରକାରୀ ସ୍ୱତ୍ରର୍ ଜଣାପଡ଼ିଛି

ପ୍ରଶି ଦେଶର ଉତ୍ତର ପୂର୍ବାଞ୍ଚଳ ସମେତ ପଣ୍ଢିମବଙ୍ଗ ବିହାର ପଣ୍ଢିମ ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ଏବଂ ହରିୟାନାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି

ପାକ୍ ଇଲେକ୍ସନ୍ ପାକିସ୍ତାନର ବିରୋଧୀ ରାଜନୈତିକ ଦଳଗୁଡ଼ିକ ସର୍ବସମ୍ମତ କ୍ରମେ ସଦ୍ୟ ସମାପ୍ତ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବା ସହ ପୁଣିଥରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଛନ୍ତି ଏକ ସର୍ବଦଳୀୟ ବୈଠକ ପରେ କୁହାଯାଇଛି ଚଳିତ ସାଧାରଣ ନିର୍ବାଚନରେ ବହୁ ଅସାଧୁ ଉପାୟ ଅବଲମ୍ଭନ କରାଯାଇଛି ଏବଂ ନିର୍ବାଚନ ଫଳାଫଳରେ ମଧ୍ୟ ଅନିୟମିତତା ରହିଛି ବିରୋଧୀ ଦଳମାନଙ୍କ ବୈଠକରେ ପିଏମ୍ଏଲ୍ଏନ୍ ର ସଭାପତି ସହବାଜ୍ ସରିଫ୍ ଏବଂ ମୁତାହିଦା ମଜ୍ଲିସ୍ ଇ ଅମାଲ୍ର ସଭାପତି ମୌଲାନା ଫଜଲୁର୍ ରେହେମାନ୍ ଅଧ୍ୟକ୍ଷତା କରି ଏ ଦିଗରେ ମିଳିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ଇସ୍ଲାମାବାଦ୍ରେ ସମ୍ଭାଦଦାତାମାନଙ୍କୁ ସୂଚନା ଦେବା ଅବସରରେ ରେହେମାନ୍ କହିଛନ୍ତି ରାଜନୈତିକ ଦଳଗୁଡ଼ିକ ଏହି ନିର୍ବାଚନ ଫଳାଫଳକୁ ଜନାଦେଶ ବୋଲି ଗ୍ରହଣ କରୁ ନାହାନ୍ତି ପାକିସ୍ତାନ ପିପୁଲ୍ୱ ପାର୍ଟି ଏହି ବୈଠକରେ ଅଂଶଗ୍ରହଣ କରିନାହିଁ ପିପିପି ର ଅଧ୍ୟକ୍ଷ ବିଲାୱଲ୍ ଭୁଟ୍ଟୋ କର୍ଦାରୀ ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବି କରିଚ୍ଛନ୍ତି ଅନ୍ୟ ପକ୍ଷରେ ଆମେରିକା ପାକିସ୍ତାନ ସାଧାରଣ ନିର୍ବାଚନରେ ଆତଙ୍କବାଦ ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନା ପସନ୍ଦ କରିଛି

ଅନ୍ୟ ପକ୍ଷରେ ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୀର୍ଥଯାତ୍ରୀ ଏବଂ ଲୋକମାନଙ୍କୁ ସତର୍କ କରାଇବା ପାଇଁ ବରିଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବିଶେଷ କରି ପାର୍ବତ୍ୟାଞ୍ଚଳରେ ଅଧିକ ଅସୁବିଧା ସୃଷ୍ଟି ହୋଇଛି ବିଭିନ୍ନ ସ୍ଥାନରେ ଭୂସ୍କଳନ ଯୋଗୁଁ ସଂଯୋଗ ବିଚ୍ଛିନ୍ସ ହେବାରୁ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖାଯାଇଛି ଉତ୍ତରକାଶୀରେ ଭୂସ୍କଳନ ଯୋଗୁଁ ଅନେକଗୁଡ଼ିଏ ରାସ୍ତା ବନ୍ଦ ରହିଛି

କୈଳାଶ ଯାତ୍ରା ହିମାଚଳ ପ୍ରଦେଶର କିନ୍ତର ଜିଲ୍ଲାରେ ହେଉଥିବା କିନ୍ନର କେଳାଶ ଯାତ୍ରାକୁ ଖରାପ ପାଗ ଯୋଗୁଁ ବନ୍ଦ ରଖାଯାଇଛି

ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି

ଭାରତ ଆସନ୍ତାକାଲି ଯୁକ୍ତରାଷ୍ଟ୍ର ଆମେରିକା ସହିତ ଏହି ମ୍ୟାଚ୍ ଖେଳିବ

ଦ୍ୱିପନ୍ନିତା ଶର୍ମା ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଅନୁରାଗ ସାଇକିଆ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ପୁରସ୍କୃତ ହୋଇଛନ୍ତି